ବଳିଦାନର ପର୍ବ ଇଦ୍ ଉଲ୍ ଆଝା ସମଗ୍ର ଦେଶରେ ପାଳିତ ହେଉଛି

ପିଏମ୍ ଇକୋନୋମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତକୁ ଏକ ଉକ୍ଷ୍ଟ ବ୍ୟବସାୟିକ କେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ସବୁମତେ ଉଦ୍ୟମ କରିବେ

ସେ କହିଛନ୍ତି ଏହି ଭିଜନ ପାଇଁ ଉଭୟ ଦେଶରୁ ଓ ବିଦେଶରୁ ପୁଞ୍ଜିନିବେଶ ଆସିବା ଦିଗରେ ସରକାର ନୀତି ପ୍ରଣୟନ କରୁଛନ୍ତି ଶ୍ରୀ ମୋଦି କହିଛନ୍ତି ଏହା ଦେଶର ଏଫ୍ଡିଆଇ ନୀତିକୁ ଆହୁରି ଉଦାର କରିବ ଶ୍ରମ ଆଇନ୍କୁ ସରଳ କରିବ ସହଜରେ ବ୍ୟବସାୟ କାର୍ଯ୍ୟ ପାଇଁ ସୁଯୋଗ ସୃଷ୍ଟି କରିବ ଶକ୍ତିକ୍ଷେତ୍ରରେ ସଂସ୍କାର ଆଣିବ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷେତ୍ରରେ ସମ୍ପଦର ପୁର୍ନବିନ୍ୟାସ କରିବ ଓ ବ୍ୟାଙ୍କିଂ ବୀମା ଓ ପେନସନ କ୍ଷେତ୍ରରେ ସଂସ୍କାର ଆଣିବ ପ୍ରଧାନମନ୍ତ୍ରୀ କହିଛନ୍ତି ବେସରକାରୀ କ୍ଷେତ୍ରକୁ ଭାରତର ଏହି ଭିଜନ ପ୍ରତି ବିଶ୍ୱାସ ରଖିବାକୁ ହେବ ବ୍ୟବସାୟ ପାଇଁ ଭାରତକୁ ଏକ ଉକ୍କୁଷ୍ଟ କେନ୍ଦ୍ରରେ ପରିଣତ କରିବାକୁ ସେ ପ୍ରତିଶ୍ରତି ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି ଦୀର୍ଘମିଆଦି ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କର୍ଛନ୍ତି

ସେ କହିଛନ୍ତି ଉଚ୍ଚ ଲକ୍ଷ୍ୟ ଧାର୍ଯ୍ୟ କରିବା ଓ ସେଗୁଡ଼ିକୁ ହାସଲ କରିବା ପାଇଁ ଏନ୍ଡିଏ ସରକାର ପରିଚିତ ପ୍ରଧାନମନ୍ତ୍ରୀ କହିଛନ୍ତି ଅଧିକ ଓ ସ୍ଥାୟୀ ବିକାଶ ପାଇଁ କେନ୍ଦ୍ର ସରକାର ଏକ ଦୃଢ଼ ଭିଭିଭୂମି ପ୍ରସ୍ତୁତ କରିଛନ୍ତି

ସେ କହିଛନ୍ତି ଏହି ନିଷ୍କଭି ସମ୍ପୂର୍ଣ୍ଣ ରୂପେ ଦେଶୀୟ ନୂଆ ଜାମ୍ଗୁ କାଶ୍ମୀର ବିଷୟ ଉଲ୍ଲ୍ଖେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେଠାରେ ପୁଞ୍ଜିନିବେଶ କରିବାକୁ ବଡବଡ ଉଦ୍ୟୋଗପତିମାନେ ବର୍ତ୍ତମାନ ଇଚ୍ଛାପ୍ରକାଶ କଲେଣି

ଗମେଣ୍ଟ କମର୍ସ ଭାରତୀୟ ଅର୍ଥନୀତିରେ ଉନ୍ନତି ଆଣିବା ଓ ଭାରତରେ ସହଜରେ ବ୍ୟବସାୟ କାର୍ଯ୍ୟ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଆନ୍ତର୍ଜାତିକ ସ୍ତରରେ ମନ୍ତୁରତା ସତ୍ତ୍ୱେ ଭାରତରେ ଅଧିକ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜିନିବେଶ ହୋଇଛି

ଡିଜିଟାଲ ଅର୍ଥନୀତି ଓ ଇ ବାଣିଜ୍ୟ କ୍ଷେତ୍ରରେ ଦେଶ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକ ଉପରେ ଆଲୋଚନା ପାଇଁ ବାଶିଜ୍ୟ ମନ୍ତ୍ରଣାଳୟ କାତୀୟ ନୀତି ସଂକ୍ରାନ୍ତ ଏକ ଗୋଷୀ ଗଠନ କରିଛି ଜାତୀୟ ଖୁଚୁରା ବାଣିଜ୍ୟ ନୀତି ମଧ୍ୟ ପ୍ରସ୍ତୁତ କରାଯାଉଛି ଏହା ଶିଳ୍ପ ଓ ଆନ୍ତର୍ଜାତିକ ବାଣିଜ୍ୟର ବିକାଶ ଦିଗରେ ସାହାଯ୍ୟ କରିବ

ଏହି କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ଓ ବନ୍ୟଜନ୍ତୁ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରାଯିବ

କର୍ଣ୍ଣାଟକ ଫ୍ଲଡ ଭାରତୀୟ ନୌବାହିନୀ ଉତ୍ତର କର୍ଷ୍ଣାଟକର ବେଲ୍ଗାମ ଜିଲ୍ଲାରେ ଆକାଶମାର୍ଗରୁ ରିଲିଫ ଓ ଉଦ୍ଧାରକାର୍ଯ୍ୟ ଚଳାଇଛି ସେଠାରେ ଭୀଷଣ ବର୍ଷା ହେବା ଯୋଗୁଁ ବନ୍ୟା ଆସିବାରୁ ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇପଡିଛି

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କର୍ଷାଟକର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରାସ୍କା ଶ୍ରୀ ଶାହାଙ୍କୁ ରିଲିଫ ଓ ଉଦ୍ଧାରକାର୍ଯ୍ୟ ସମ୍ଭନ୍ଧରେ ସଂକ୍ଷିପ୍ତ ସୂଚନା ଦେଇଛନ୍ତି

କେରଳ ରିଲିଫ କେରଳର ଆଲାପୁଝା ଓ କୋଟାୟମରୁ ଶହଶହ ଲୋକଙ୍କୁ ରିଲିଫ ଶିବିରଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି

ଦୁର୍ବିପାକର ମୁକାବିଲା ପାଇଁ କେନ୍ଦ୍ରରୁ ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ମହା ଫ୍ଲୁଡ ମହାରାଷ୍ଟ୍ରର ସାଙ୍ଗ୍ଲି ଓ କୋହ୍ଲାପୁର ଜିଲ୍ଲାରେ କଳସ୍ତର ହ୍ରାସ ପାଇବା ଆରମ୍ଭ କରିଛି କିନ୍ତୁ ସେହି ଦୁଇ ଜିଲ୍ଲାରେ ଏବେବି ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି ଗତକାଲିକୁ ମିଶାଇ କ୍ରମାନ୍ୱୟରେ ଷଷ୍ଠ ଦିନ ପାଇଁ ପୁଣେ ବାଙ୍ଗାଲୋର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି ଓ ଆଜି ଯାନବାହନ ଚଳାଚଳ କରିବାର ଆଶା କରାଯାଉଛି ରାଜ୍ୟ ସରକାରଙ୍କ ଦ୍ୱାରା ରିଲିଫ କାର୍ଯ୍ୟ ଜୋର୍ସୋର୍ରେ ଚାଲିଛି ଓ ବହୁ ସଂଗଠନ ତଥା ଏନ୍ଜିଓ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନଙ୍କ ପାଇଁ ରିଲିଫ ସାମଗ୍ରୀ ସଂଗ୍ରହ କରୁଛନ୍ତି ରାଜ୍ୟ ସରକାର ହିତାଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି ଓ ଖୁବ୍ଶୀଘ୍ର ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ରିଲିଫ ବଣ୍ଟାଯିବ

ସ୍ୱାସ୍ଥ୍ୟମନ୍ତ୍ରୀ ଏକନାଥ ସିନ୍ଧେ ସ୍ୱାସ୍ଥ୍ୟ ସମ୍ୟନ୍ଧୀୟ ପ୍ରତି ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି ଓ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଯେପରି ମହାମାରୀ ନ ବ୍ୟାପିବ ସେଥିପାଇଁ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଛନ୍ତି ବୋଲି ଜଣାଇଛନ୍ତି

ପୁଲିସର କହିବାନୁସାରେ ଉପତ୍ୟକାର କୌଣସି ଭାଗରେ ଅଧିକ ସଂଖ୍ୟାରେ ଲୋକମାନଙ୍କୁ ଏକତ୍ରିତ ହେବାକୁ ଦିଆଯାଇନାହିଁ ଲୋକମାନେ ଇଦ୍ ପ୍ରାର୍ଥନା ପାଇଁ ସେମାନଙ୍କ ନିକଟସ୍ଥ ମସ୍ଜିଦ୍ଗୁଡ଼ିକୁ ଯାଇପାରିବେ ବୋଲି ଗତକାଲି କର୍ତ୍ତୃପକ୍ଷ ସ୍ୱଷ୍ଟ ସୂଚନା ଜାରି କରିଥିଲେ ଜାନ୍ମୁ ଡିଭିଜନରେ ବିଭିନ୍ନ ମସ୍ଜିଦ୍ ଓ ଇଦ୍ଗାହ ଗୁଡ଼ିକରେ ଶାନ୍ତିପୂର୍ଣ୍ଣ ଭାବେ ଇଦ୍ ପ୍ରାର୍ଥନା ସମ୍ପନ୍ନ ହୋଇଛି ଇଦ୍ ବଳିଦାନର ପର୍ବ ଇଦ୍ ଉଲ୍ ଆଝା ଆଜି ଦେଶରେ ଧାର୍ମିକ ମନୋଭାବ ସହକାରେ ପାଳିତ ହେଉଛି ମୁସଲମାନ ସମ୍ପ୍ରଦାୟର ଲୋକମାନେ ଇଦ୍ଘା ଓ ମସ୍ଜିଦ୍ ଗୁଡ଼ିକରେ ପ୍ରାର୍ଥନା କରୁଛନ୍ତି ନୂଆଦିଲ୍ଲୀରେ ମୁଖ୍ୟ ଉହବ ଜାମ୍ମା ମସ୍ଜିଦ୍ ଫତେପୁରୀ ମସ୍ଜିଦ୍ ଓ ସାହି ଇଦ୍ଗାହ ଠାରେ ହେବ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଇଦ୍ ଉପଲକ୍ଷେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଇଦ୍ ପ୍ରେମ ଭ୍ରାତୃଭାବ ସେବା ଓ ମାନବିକତାର ପ୍ରତୀକ ବହନ କରେ ଉପରାଷ୍ଟ୍ରପତି ତାଙ୍କ ବାର୍ଭାରେ କହିଛନ୍ତି ଇଦ୍ ପର୍ବ ଭକ୍ତି ଆସ୍ଥା ଓ ବଳିଦାନର ପର୍ବ ଏବଂ ଏହା ଲୋକମାନଙ୍କ ମଧ୍ୟରେ ଭ୍ରାତୃଭାବ ଦୟାଭାବ ଓ ଏକତାଭାବ ଉଦ୍ରେକ କରାଇଥାଏ ପ୍ରଧାନମନ୍ତ୍ରୀ ତାଙ୍କର ଇଦ୍ ବାର୍ତ୍ତାରେ ଇଦ୍ ପର୍ବ ସମାଜରେ ଶାନ୍ତି ଓ ସଦ୍ଭାବନାର ଭାବ ଉଦ୍ରେକ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି

ଗତକାଲି କାଶ୍ମୀରରେ ବ୍ୟାଙ୍କ ଏଟିଏମ୍ ଓ ହାଟବଚ୍ଚାର ଗୁଡ଼ିକ ଖୋଲାଥିଲା ଓ କଟକଣା କୋହଳ କରାଯାଇଥିଲା ଏହି ସମୟରେ ଲୋକମାନେ ଦୋକାନ ବଜାରକୁ ଯାଇ ଆବଶ୍ୟକୀୟ ସାମଗ୍ରୀମାନେ କିଣିଥିଲେ ଜଣେ ବରିଷ୍ଣ ସରକାରୀ ଅଫିସର କହିଛନ୍ତି ଏଟିଏମ୍ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ନଗଦ ଟଙ୍କା ରଖାଯାଇଥିଲା ସମସ୍ତ ବେକରୀ ଓ ମାଂସଦୋକାନ ଗତକାଲି ଖୋଲା ରହିଥିଲା ଓ ଲୋକମାନେ ସେଗୁଡ଼ିକ ସାମ୍ନାରେ ଲମ୍ଭା ଲାଇନ୍ରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା ଜିଲ୍ଲା କର୍ତ୍ତୃପକ୍ଷ ନିୟମିତ ଭାବେ ପରିସ୍ଥିତିର ସମୀକ୍ଷା କରୁଛନ୍ତି ଓ ଲୋକମାନେ ଯେପରି ସହକରେ ମସ୍କିଦ୍ଗୁଡ଼ିକରେ ପ୍ରାର୍ଥନା କରିପାରିବେ ସେଥିପାଇଁ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ଇତିମଧ୍ୟରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଇଦ୍ ଅବସରରେ ରାଜ୍ୟର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ସେମାନଙ୍କର ଉନ୍ନତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି